ଶ୍ରୀ ମହାନ୍ତି କହିଛନ୍ତି ଯେ ଓଡ଼ିଶାରେ ରେଳ ବିଦ୍ୟୁତ୍କରଣ କାର୍ଯ୍ୟ ମଧ୍ଧ ବନ୍ଦ ହେବ ନାହି

ଚଳିତ ନିର୍ବାଚନ ପାଇଁ କିଲ୍ଲାରେ ନ୍ତନ ଭାବରେ ମଡେଲ ଡିଗ୍ରୀ କଲେଜକୁ ମୁଖ୍ୟ ଷ୍ଟଙଗରୁମ୍ କରାଯାଇଛି

କଡ଼ା ସୁରକ୍ଷା ବଳୟ ମଧ୍ଧରେ ଇଭିଏମ୍ ଭିଭିପାଟକୁ ନେଇ ଷ୍ଟଙଗରୁମ୍ରେ ରଖାଯାଇଥିଲା

ସେହିଦିନ ଚୂଡାନ୍ତ ପ୍ରାର୍ଥୀତାଲିକା ପ୍ରକାଶ ପାଇବ

କିନ୍ତୁ ସେ ବିଜେଡି ଦଳ ଛାଡିନାହାନ୍ତି ବୋଲି ଗଣମାଧ୍ଧମରେ କହିଚ୍ଚନ୍ତି

ଏବେ ମଧ୍ଧ ଗହୀରମଥାରେ କେତେକ ସ୍ସାନରେ ବିକ୍ଷିପ୍ତ ଅଣ୍ଡାଦାନ ଚାଲିଛି

ଏ ନେଇ ମନ୍ଦିର ପ୍ରଶାସନ ଶ୍ରୀଲିଙ୍ଗରାକ ଥାନାରେ ଅଭିଯୋଗ କରିଛନ୍ତି

ଯାହାକୁ ଦୁର୍ବୁଉମାନେ ଅତି ସହଜରେ ଲୁଟି ନେବାରେ ସଫଳ ହୋଇଛନ୍ତି

ମୃତ ବ୍ୟକ୍ତି ଡାବୁଗାଁ ଥାନା ଅନ୍ତର୍ଗତ ଚାଟିଗୁଡ଼ା ଗ୍ରାମର ବୋଲି ଜଶାପଡିଛି

ଆଜିଠାରୁ ଶୋଭାଯାତ୍ରାରେ ଗାଁ ବୁଲି ଠାକୁର ପ୍ରତ୍ୟେକ ଘର ସମ୍ମୁଖରେ ଦ୍ୱାରି ଭୋଗ ସହିତ ବସା ଭୋଗ ଖାଇବେ